ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଏବଂ ସ୍ଟଚନା ଏବଂ ପ୍ରସାରଣ ମନ୍ତଶାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହା ଲାଇଭ୍ ଷ୍ଟିମିଂ ହେବ

ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ କହିଛନ୍ତି

ଆଜି ସକାଳେ ଶୌଚ ହେବାକୁ ଯାଇ ଗୋଡ ଖସିଯିବାରୁ ସେମାନେ ପାଣିରେ ବୁଡିଯାଇଥିଲେ ମୂତଦେହ ଉଦ୍ଧାର କରାଯାଇ ରାଜକନିକା ଗୋଷୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଯାଇଛି